ସେ ମଧ୍ୟ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ

ପିଏମ୍ ରୁଷିଆ ରୁଷିଆର ଭ୍ଲାଡିଭଷ୍ଟକ୍ଠାରେ ଅନୁଷ୍ଠିତ ପ୍ରାଚ୍ୟ ଅର୍ଥନୈତିକ ମଞ୍ଚ ଇଇଏଫ୍ ର ପଞ୍ଚମ ପୂର୍ଣ୍ଣାଙ୍ଗ ଅଧିବେଶନରେ ଆକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ଏସିଆ ଓ ପ୍ରଶାନ୍ତମହାସାଗରୀୟ ଅଞ୍ଚଳରେ ଥିବା ରାଷ୍ଟ୍ର ଏବଂ ରୁଷର ଦୂରପ୍ରାଚ୍ୟ ଅଞ୍ଚଳର ବିକାଶରେ ଆନ୍ତର୍ଜାତିକ ସହଯୋଗ ପ୍ରତିଷ୍ଠା ପାଇଁ ଏହି ମଞ୍ଚ ଗଠିତ ହୋଇଛି ଆଜି ମଧ୍ୟ ଶ୍ରୀ ମୋଦି କ୍ୱାପାନ ମାଲେସିଆର ପ୍ରଧାନମନ୍ତ୍ରୀ ଏବଂ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ଏହାଛଡ଼ା ସେ ଦୂରପ୍ରାଚ୍ୟ ସଂଘୀୟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋକିତ ଭାରତ ବ୍ୟାପାର ମଣ୍ଡପ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ଏକ ଦୁଇଦିନିଆ ରୁଷ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଭ୍ଲାଡିଭଷ୍ଟକ୍ଠାରେ ପହଞ୍ଚିଥିଲେ ସେ ଗତକାଲି ବିଂଶତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଏବଂ ଆନ୍ତର୍ଜାତିକ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ ଆଲୋଚନା ଶେଷରେ ଏକ ମିଳିତ ସମ୍ଭାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି ଯେ ଭାରତ ରୁଷ ସଂପର୍କରେ ଏକ ନୂଆ ଦିଗନ୍ତ ସୃଷ୍ଟି କରିବା ପୁଟିନଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ବେଶ୍ ସଫଳ ହୋଇଛି ବାଣିଜ୍ୟ ନିରାପତ୍ତା ସାମୁଦ୍ରିକ ସହଯୋଗ ପରିବେଶ ସୁରକ୍ଷା ଆଦି କ୍ଷେତ୍ରରେ ଦୁଇଦେଶ ମିଳିତ ଭାବେ କାମ କରିବାକୁ ଏକମତ ହୋଇଛନ୍ତି କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପକୁ ଉଭୟ ଦେଶ ବିରୋଧ କରନ୍ତି ଜାମ୍ମୁ କାଶ୍ମୀରରେ ଭାରତ ଯେଉଁ ପଦକ୍ଷେପମାନ ଗ୍ରହଣ କରୁଛି ତାହାକୁ ରୁଷ ସମର୍ଥନ କରିଛି ସେଠାରେ ଭାରତର କାର୍ଯ୍ୟାନୁଷ୍ଠାନ ଦେଶର ସମ୍ଭିଧାନ ଅନୁସାରେ କରାଯାଉଛି ବୋଲି ଶ୍ରୀ ପୁଟିନ କହିଚ୍ଚନ୍ତି ପରେ ସାମ୍ଭାଦିକମାନଙ୍କୁ ଏହି ଗସ୍ତ ସଂପର୍କରେ ସୂଚନା ଦେଇ ଭାରତର ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଯେ ଜାନ୍ପୁ କାଶ୍ମୀର ନେଇ ଭାରତର ଆଭିମୁଖ୍ୟ ଓ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସବୁ ବିଷୟ ଉତ୍ତମ ଭାବେ ବୁଝାଇଥିଲେ ତଦନୁସାରେ ରୁଷ ଭାରତକୁ ଏହି ପ୍ରସଙ୍ଗରେ ଦୂଢ଼ ସମର୍ଥନ ଜଣାଇଛି

ଗଗନଯାନ ଅଭିଯାନରେ ମହାକାଶକୁ ଭାରତ ଅନ୍ତରୀକ୍ଷଚାରୀ ପଠାଇବାକୁ ଯେଉଁ ଉଦ୍ୟମ କରୁଛି ସେଥିରେ ରୁଷ ସହଯୋଗ କରିବ ମହାକାଶଚାରୀଙ୍କୁ ଏଥିପାଇଁ ରୁଷ ପକ୍ଷରୁ ଆବଶ୍ୟକୀୟ ତାଲିମ ଯୋଗାଇ ଦିଆଯିବ ଉଭୟ ନେତା ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାର ଆବଶ୍ୟକତା ଦୃଷ୍ଟିରୁ କ୍ରାତିସଂଘ ନିରାପତ୍ତା ପରିଷଦର ସଂସ୍କାର ସପକ୍ଷରେ ମତ ଦେଇଛନ୍ତି ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଭାରତର ଦାବି ପ୍ରତି ରୁଷ ସମର୍ଥନ ଞ୍ଜାପନ କରିଛି ଆଣବିକ ଯୋଗାଣକାରୀ ଗୋଷୀ ଏନ୍ଏସ୍ଜି ର ସଦସ୍ୟ ହେବାକୁ ଭାରତର ଦାବିକୁ ମଧ୍ୟ ମସ୍କୋ ସମର୍ଥନ ଜଣାଇଛି ଉଭୟ ଶ୍ରୀ ମୋଦି ଓ ପୁଟିନ୍ ଯେକୌଣସି ପ୍ରକାର ଆତଙ୍କବାଦକୁ ଦୂଢ଼ ନିନ୍ଦା କରିବା ସହ ଏହା ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜନାଥ ସାଉଥକୋରିଆ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ଦକ୍ଷିଣ କୋରିଆ ରାଜଧାନୀ ସିଓଲଠାରେ ସେଠାକାର ପ୍ରଧାନମନ୍ତ୍ରୀ ଲି ନାକ୍ ୟୋନଙ୍କୁ ଭେଟିଛନ୍ତି ଉଭୟ ଦ୍ୱିପାକ୍ଷିକ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ଏକ ତିନିଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇ ଗତକାଲି ସିଓଲରେ ପହଞ୍ଚଥିଲେ ଏକାଧିକ ଟ୍ୱିଟ୍ରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ ଭାରତ ଓ ଦକ୍ଷିଣ କୋରିଆ ପୁରାତନ ଏବଂ ସ୍ୱାଭାବିକ ବନ୍ଧୁରାଷ୍ଟ୍ର କୋରିଆର ନୂଆ ଦକ୍ଷିଣ ନୀତି ଏବଂ ଭାରତର ପ୍ରାଚ୍ୟ ଅଭିଯାନ ନୀତି ଉଭୟ ପୂର୍ବ ଓ ଦକ୍ଷିଣପୂର୍ବ ଏସିଆରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ ରକ୍ଷାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଲି ନାକ୍ ୟୋ ନେଇଥିବା ପଦକ୍ଷେପକୁ ଶ୍ରୀ ସିଂ ପ୍ରଶଂସା କରିଛନ୍ତି ଆର୍ବିଆଇ ରିଜର୍ଭବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏଶିକି ଦେଶର ସବୁ ବ୍ୟାଙ୍କ ନିଜର ବିଭିନ୍ନ ପ୍ରକାର ଋଣ ଉପରେ ସୁଧ ଧାର୍ଯ୍ୟ କରିବାବେଳେ କେନ୍ଦ୍ରୀୟ ବ୍ୟାଙ୍କର ରେପୋରେଟ୍ ହାର ସହିତ ସଂଯୋଗ ରକ୍ଷା କରିବାକୁ ବାଧ୍ୟ ରିଜର୍ଭ ବ୍ୟାଙ୍କ ଯେତେବେଳେ ଯେଉଁ ରେପୋରେଟ୍ ଧାର୍ଯ୍ୟ କରୁଛି ସେହି ହାର ଅନୁସାରେ ବ୍ୟାଙ୍କଗୁଡ଼ିକ ଗୃହରଣ ଗାଡ଼ି କିମ୍ବା ବ୍ୟକ୍ତିଗତ ଋଣ ପ୍ରଦାନ କରିବା କ୍ଷେତ୍ରରେ ସମନ୍ୱୟ ରକ୍ଷା କରୁନାହାନ୍ତି ଏଣୁ ଏଣିକି ଏସବୁ ରଣ କ୍ଷେତ୍ରରେ ରିକର୍ଭବ୍ୟାଙ୍କର ରେପୋରେଟ୍ ସହ ଏକ ନିର୍ଦ୍ଦିଷ୍ଟ ମାନବିନ୍ଦୁ ରହିବ ତା'ଠାରୁ ଅଧିକ କିମ୍ବା କମ୍ ହାରରେ ସୁଧ ଆଦାୟ କରାଯାଇ ପାରିବ ନାହିଁ ଏହା ଆସନ୍ତା ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବ ଏହା ଫଳରେ ଋଣ ଗ୍ରହୀତାମାନେ ଅଧିକ ଲାଭବାନ ହେବେ ଏବଂ ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାର ହ୍ରାସ କରୁଛି ଋଣକାରୀ ତାହାର ଲାଭ ପାଇପାରିବେ ବୋଲି ରିଜର୍ଭବ୍ୟାଙ୍କ ପକ୍ଷରୁ କୁହାଯାଇଛି ପଞ୍ଜାବ ଫାୟାର ପଞ୍ଜାବର ବଟାଲା ବାଣ କାରଖାନାରେ ଘଟିଥିବା ଭୟାବହ ବିସ୍ଫୋରଣର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦ୍ର ସିଂ ନିର୍ଦ୍ଦେଶ ଦେଇଛନ୍ତି

ଦୁର୍ଘଟଣାସ୍ଥଳରେ ସାହାଯ୍ୟ ଓ ଉଦ୍ଧାରକାର୍ଯ୍ୟ କାରି ରହିଛି ବଟାଲାର ଏଡିସିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି

ଇଡି ଆରେଷ୍ଟ ଜାନ୍ଥ କାଶ୍ରୀର କିକେଟ ଆସୋସିଏସନର କୋଷାଧ୍ୟକ୍ଷ ଆହାସନ ଅହମ୍ମଦ ମିର୍ଜାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି ସେ ବେଆଇନ ଅର୍ଥ କାରବାରରେ ସଫପୂକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା କୁହାଯାଇଛି

ଏହି ଅଭିଯୋଗର ତଦନ୍ତ କରି ପ୍ରମାଣ ପାଇବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି

ପୂର୍ବତନ ରାଷ୍ଟ୍ରପତି ତଥା ପ୍ରଖ୍ୟାତ ଶିକ୍ଷାବିତ୍ ଡକୁର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଗୁରୁଦିବସ ଭାବେ ପାଳିତ ହୋଇ ଆସୁଛି

ଶିକ୍ଷାକ୍ଷେତ୍ରରେ ଉଲ୍ଲ୍ରେଖନୀୟ ଅବଦାନ ପାଇଁ କୂତବିଦ୍ୟ ଛାତ୍ରବସଳ ଶିକ୍ଷକମାନଙ୍କୁ ଏହି ଅବସରରେ ସମ୍ମାନିତ କରିବାର ପରମ୍ପରା ଚଳିଆସୁଛି ଗୁରୁଦିବସ ଉପଲକ୍ଷେ ରାଷ୍ଟ୍ରପତି ଶିକ୍ଷକ ଦେଶର ସମାଜକୁ ଅଭିନନ୍ଦନ ଜଣାଇଛନ୍ତି ଏକ ବାର୍ତ୍ତାରେ ସେ କହିଛନ୍ତି ଗୁରୁଦିବସ ପାଳନ କରି ଜନସାଧାରଣ ଜଣେ ମହାନ ରାଷ୍ଟ୍ରନୀତିଜ୍ଞ ପ୍ରକାଶ୍ଡ ପଣ୍ଡିତ ଜ୍ଞାନୀ ବାଗ୍ନୀ ଏବଂ ଶିକ୍ଷକ ସମାଜର ଜଣେ କୃତବିଦ୍ୟ ବ୍ୟକ୍ତିତ୍ୱ ଡକୁର ରାଧାକୃଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଡକୁର ରାଧାକୃଷ୍ଣନଙ୍କ ଜୀବନୀ ଏବଂ କାର୍ଯ୍ୟାବଳୀ ଶିକ୍ଷକ ସମାଜକୁ ଚିରଦିନ ପାଇଁ ଅନୁପ୍ରାଣିତ କରିବ ବୋଲି ସେ କହିଛନ୍ତି ରାଷ୍ଟ୍ର ନିର୍ମାଣରେ ଉତ୍କଷ୍ଟ ମାନବ ସମ୍ଭଳ ସୂଷ୍ଟି କରିବାରେ ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ରହୁଥିବାରୁ ସେ ସେମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମାନବ ସମ୍ଭଳ ବିକାଶମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗୁରୁଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ନୂଆଦିଲ୍ଲୀଠାରେ ପୁରସ୍କୃତ ହେବାକୁ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଳାପ ଆଲୋଚନା କରିଛନ୍ତି କାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାରୁ ସେମାନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ସିବିଆଇ କନ୍ଫରେନ୍ ସାଇବର ଅପରାଧର ତଦନ୍ତ ସଂକ୍ରାନ୍ତ ପ୍ରଥମ ଜାତୀୟ ସମ୍ମିଳନୀ ଗତକାଲି ସିବିଆଇର ନୂଆଦିଲ୍ଲୀସ୍ଥ ସଦର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଏହାକୁ ସିବିଆଇର ନିର୍ଦ୍ଦେଶକ ରୁଷି କୁମାର ଶୁକ୍ଳ ଉଦ୍ଘାଟନ କରିଛନ୍ତି ଏହି ଦୁଇଦିନିଆ ସମ୍ମିଳନୀ ଅବସରରେ ଆନ୍ତଃରାଜ୍ୟ ଓ ଆନ୍ତର୍ଜାତିକ ସ୍ତରରେ ଅପରାଧର ତଦନ୍ତ ଏବଂ ସହଯୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ପରିବର୍ତ୍ତ ପରିସ୍ଥିତିରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ନିମନ୍ତେ ବିଭାଗୀୟ ସହଯୋଗ ନୂତନ ପ୍ରଯୁକ୍ତି ଓ ଜ୍ଞାନକୌଶଳର ବ୍ୟବହାର ଫରେନ୍ସିକ୍ ବ୍ୟବସ୍ଥାର ଉନ୍ନତି ଆଦି ଉପରେ ଆଲୋଚନା ଚାଲିଛି ଶ୍ରୀ ଶୁକ୍ଳ କହିଛନ୍ତି ସାଇବର ଅପରାଧ ରୋକିବାକୁ ହେଲେ ନୂଆ ଜ୍ଞାନକୌଶଳ ସବିଶେଷ ତଦନ୍ତ ଏବଂ ଯଥେଷ୍ଟ ପ୍ରମାଣର ଆବଶ୍ୟକତା ରହିଛି ଏଥିରେ ଡିକିଟାଲ ଞ୍ଜାନକୌଶଳର ଉପଯୋଗ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି

ଆମେରିକା ଓ ବ୍ରିଟିଶର ନୌବାହିନୀ ପକ୍ଷରୁ ସେଠାରେ କରୁରୀକାଳୀନ ସହାୟତା ଯୋଗାଇ ଦିଆଯାଉଛି